ଗତକାଲି ଆକାଶବାଣୀର ମନ୍ କି ବାତ୍ ମାଧ୍ୟମରେ ଦେଶବାସୀଙ୍କ ସହ ନିଜର ଭାବ ବିନିମୟ କରିବା ସମୟରେ ସେ ଏହା କହିଛନ୍ତି

ଏହି ବର୍ଷ ଆମ ପାଇଁ ଅନେକ ଆହ୍ୱାନ ତଥା ସଂଘର୍ଷ ଦେଇଯାଇଛି ତେବେ ସଂକଟ ସମୟରେ ଦେଶରେ ନୃତନ ଶକ୍ତି ଭାବେ ଉଭା ହୋଇଛି ଆତ୍ମନିର୍ଭରତା ଏହି ଅବସରରେ ଦିଲ୍ଲୀର ଅଭିନବ ବାନାର୍ଜୀଙ୍କ ଏକ ବାର୍ତ୍ତାକୁ ସ୍କରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ବାନାର୍ଜୀ ତାଙ୍କ ବାର୍ଭାରେ ଜଣାଇଛନ୍ତି ଦେଶବାସୀ ଭାରତୀୟ ଉତ୍ପାଦକୁ ଖୋଜିବା ଏବଂ ବ୍ୟବସାୟୀ ଏହାକୁ ବିକ୍ରି କରିବା ଆମ ଆମ୍ନିର୍ଭରଶୀଳତାର ପ୍ରତିଫଳନ ଏହି ବର୍ଷକ ଭିତରେ ଦେଶବାସୀଙ୍କ ମନରେ ଆତ୍ମନିର୍ଭରତା ଦିଗରେ ଏକ ବିରାଟ ପରିବର୍ଭନ ଆସିଛି ଆସନ୍ତାବର୍ଷରେ ଆମେ ନୃତନ ସଂକଳ୍ପ ଗ୍ରହଣ କରି ଦେଶକୁ ସଫଳତାର ନୃତନ ଶୀର୍ଷରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବା ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକଙ୍କଠାରୁ ମିଳିଥିବା ଚିଠି ଗୁଡ଼ିକରେ ରହିଥିବା ବାର୍ଭା ଦେଶର ଏବଂ ଦେଶବାସୀଙ୍କ ସାମୃହିକ ଶକ୍ତିକୁ ଦର୍ଶାଉଛି ଏବଂ ଏହା ପ୍ରଶଂସାଯୋଗ୍ୟ କରୋନା ସମୟରେ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ଆସିଥିଲା କିନ୍ତୁ ଆମେ ସମସ୍ତେ ସେହି ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କରିଛେ

ଯାହାକି ଆମ ସମସ୍ତଙ୍କ ପାଇଁ ଏକ ବଡ ସଫଳତା ପ୍ରଧାନମନ୍ତ୍ରୀ କହିଛନ୍ତି ଦୂତ୍ ଇଚ୍ଛାଶକ୍ତି ଏବଂ ଆଗ୍ରହ ପ୍ରତ୍ୟେକ ମଣିଷର ଲକ୍ଷ୍ୟ ପ୍ରରଣ ଦିଗରେ ସହାୟକ ହୋଇଥାଏ ଭାରତର ଯୁବଶକ୍ତିକୁ ଲକ୍ଷ୍ୟ କଲେ ଖୁସି ଏବଂ ଆମ୍ବିଶ୍ୱାସ ଅନୁଭବ କରିହୁଏ ଏବଂ ସେମାନଙ୍କଠାରେ ରହିଥିବା ଇଚ୍ଛାଶକ୍ତି ଏବଂ ଆମ୍ପ୍ରତ୍ୟୟ ବାରି ହୋଇ ପଡେ ବୋଲି ସେ କହିଛନ୍ତି କରୋନା ମହାମାରୀ ଯୋଗୁଁ ଶିକ୍ଷାପ୍ରଦାନ କ୍ଷେତ୍ରରେ ଉପୁଜିଥିବା ବାଧାକୁ ଶିକ୍ଷକ ଗୋଷ୍ଠୀଙ୍କ ଉଦ୍ୟମ ଯୋଗୁଁ ଦୂର କରାଯାଇପାରିଛି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସୃଷ୍ଟ ଦୀକ୍ଷା ପୋର୍ଟାଲର ଉପଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶିକ୍ଷକ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା ମଣିପ୍ରର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଉତ୍ତର ପୂର୍ବାଞ୍ଚଳର ସାମଗ୍ରୀକ ବିକାଶକୁ କେନ୍ଦ୍ର ସରକାର ସର୍ବାଧିକ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି

ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ଏନ୍ଡିଏ ସରକାର ଏକ ବିଶେଷ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରୁଛନ୍ତି ଯାହାକି ବିକାଶର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବ ସେ କହିଛନ୍ତି ମଣିପୁରର ଅଧିବାସୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ଯେଉଁ ମଣିପୁର ଦିନେ ଅସଜଡ଼ା ହୋଇ ରହିଥିଲା ତାହା ଏବେ ବିକାଶର ମୁଖ୍ୟଦ୍ୱାର ପାଲଟିଛି

ଅନ୍ୟପକ୍ଷରେ ଆଗାମୀ ଦିନରେ ରାଜ୍ୟରେ ଏକ ଫରେନ୍ସିକ୍ ସାଇନ୍ କଲେଜ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କୁ ଅନୁରୋଧ କରିଛନ୍ତି ପୂର୍ବ ସରକାରକୁ ସମାଲୋଚନା କରି ଶ୍ରୀ ଶାହା କହିଛନ୍ତି ପୂର୍ବ ସରକାରଗୁଡ଼ିକ ରାଜ୍ୟର ବିକାଶ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ବିକାଶକୁ ତ୍ୱରାନ୍ୱିତ କରିବା ସହ ଶାନ୍ତି ପ୍ରତିଷ୍ଠା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏହି ଉତ୍ସବରେ ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ମଣିପୁରରେ ବିଜେପି ସରକାର ଆସିବା ପରେ ବିକାଶ ହିଁ ମ୍ରଖ୍ୟ ପ୍ରସଙ୍ଗ ହୋଇଛି

ଏହି ଟ୍ରେନ୍ଟି ମହାରାଷ୍ଟ୍ରର ସାଙ୍ଗେଲାଠାରୁ ପଣ୍ଟିମବଙ୍ଗର ଶାଲିମାର୍ ପର୍ଯ୍ୟନ୍ତ ଯାତ୍ରା କରିବ ଏହି ଟ୍ରେନ୍ ସେବାଦ୍ୱାରା ଫୁଲକୋବି କ୍ୟାପ୍ସିକମ୍ ବନ୍ଧାକୋବି ସଜନା ଛୁଇଁ ଲଙ୍କା ପିଆଜ ଭଳି ପନିପରିବା ଏବଂ ଅଙ୍ଗୁର କମଳା ଡାଳିୟ କଦଳୀ ଏବଂ ଆତ ଆଦି ଫଳ ପରିବହନ କରାଯିବ

ଏହି ଅବସରରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ରେଳମନ୍ତ୍ରୀ ପିୟୁଷ ଗୋୟଲ୍ ଉପସ୍ଥିତ ରହିବେ ବୋଲି କଣାପଡ଼ିଛି

ଦିଲ୍ଲୀ ମେଟ୍ରୋର ମାଗେଷ୍କା ଲାଇନ୍ଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ମୋଦି ଏହି ଉଦ୍ଘାଟନୀ କାର୍ଯ୍ୟ ସମ୍ପନ୍ନ କରିବେ ଏହାଦ୍ୱାରା ଗମନାଗମନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ଚାଳକ ବିହୀନ ଟ୍ରେନ୍ଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହାଦ୍ୱାରା ମାନବସୃଷ୍ଟ ଭୁଲ୍ର ପରିସମାପ୍ତି ମଧ୍ୟ ଘଟିବ ଏହି ଟ୍ରେନ୍ଟି ପଣ୍ଟିମ ଜନକପୁରୀରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଚଳାଚଳ କରିବ ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ୍ ଲାଇନ୍ରେ ଚାଳକ ବିହୀନ ଟ୍ରେନ୍ସେବା ସମ୍ପର୍ଶ୍ଣ କାର୍ଯ୍ୟକାରୀ ହେବ ବୋଲି ଯୋଜନା ରହିଛି ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ଏକକ ମୋବିଲିଟି କାର୍ଡ୍ ସେବା ମଧ୍ୟ ଶୁଭାରୟ କରିବେ

ପିଏମ୍ ଫ୍ରେଟ୍ କରିଡର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନିୟୁ ଭାଉପୁର ନିୟୁ ଖୁର୍ଜା ପୂର୍ବାଞ୍ଚଳ ଉତ୍ଗୀକୃତ ପରିବହନ କରିଡର୍ର ଉଦ୍ଘାଟନ କରିବେ

ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ କାନ୍ପୁର ଏଟାୱା ଫିରୋଜାବାଦ୍ ଅଲ୍ଲିଗଡ଼ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳର ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକ ସହଜରେ ବ୍ୟବସାୟ କରିପାରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଫାର୍ମର୍ସ ଟକ୍ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଆଉ ଏକ ପର୍ଯ୍ୟାୟ ବୈଠକ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି

ଦିଲ୍ଲୀର ସିଙ୍ଘୁ ବର୍ଡ଼ର୍ଠାରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ ଏହା କହିଛନ୍ତି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ଯ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍ପଭି ନେଇଛନ୍ତି ଗତ ଗୁରୁବାର ଦିନ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ପତ୍ର ଲେଖି ସାନି ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ୍ କହିଛନ୍ତି କୃଷକମାନଙ୍କ ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ସମାଧାନ ଆଲୋଚନା ମାଧ୍ୟମରେ କରାଯିବା ଲାଗି ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସମୟ ଓ ଦିନ ଧାର୍ଯ୍ୟ କରିବା ନିମନ୍ତେ ଶ୍ରୀ ଅଗ୍ରୱାଲ୍ କୃଷକ ସଙ୍ଗଠନଗୁଡ଼ିକୁ ଆହ୍ୱାନ କରିଥିଲେ

ଏ ସମ୍ପର୍କିତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି